ଏ ନେଇ ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳରେ ଉପୁଜିଥିବା ପରିସ୍ଥିତିର ଉଭୟ କୁଟନୈତିକ ଓ ସାମରିକ ସ୍ତରରେ ସମାଧାନ ପାଇଁ କାରି ଥିବା ଯୋଗାଯୋଗ ବ୍ୟବସ୍ଥାକୁ ବଳବତ୍ତର ରଖିବା ପାଇଁ ସହମତି ପ୍ରକାଶ ପାଇଛି

ଦ୍ୱିପାକ୍ଷିକ ରାଜିନାମା ଓ ନିର୍ଦ୍ଧାରିତ ନିୟମର ପାଳନ କରି ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ଏହି ବୈଠକରେ ଏଲ୍ଏସି ଅଞ୍ଚଳରେ ଜାରି ଥିବା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାର ଅଗ୍ରଗତି ତଥା ଭାରତ ଚୀନ ସୀମାର ସ୍ଥିତି ଉପରେ ସମୀକ୍ଷା କରାଯାଇଛି ଉଭୟ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବ୍ରଝାମଣାକୁ ଆନ୍ତରିକତାର ସହିତ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ଦୁଇପକ୍ଷ ସହମତ ହୋଇଥିଲେ ସମୟାନୁବର୍ତ୍ତୀଭାବେ ସୈନ୍ୟ ଅପସାରଣ ଦିଗରେ ଅଧିକ ପଦକ୍ଷେପ ନେବା ପାଇଁ ବରିଷ୍ଠ କମାଣ୍ଡରସ୍ତରରେ ଖୁବ୍ଶୀଘ୍ର ଆଲୋଚନା ପାଇଁ ବୈଠକରେ ସ୍ଥିର ହୋଇଛି ପିଏମ୍ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ସମଗ୍ର ବିଶ୍ୱକୁ ଉତ୍ସାହ ଓ ପ୍ରେରଣା ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଗତକାଲି ମଧ୍ୟପ୍ରଦେଶର ରେୱାରେ ନିର୍ମିତ ଦେଶର ସର୍ବାଧୁନିକ ତଥା ବୃହତମ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ଉହର୍ଗ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ସ୍ଥାପିତ ହେବା ଦ୍ୱାରା ଦେଶରେ ସ୍ୱଚ୍ଛ ପ୍ରଦୃଷଣମୁକ୍ତ ତଥା ଭରସାଯୋଗ୍ୟ ଉର୍ଜା ଉପଲବ୍ଧ ହେବା ସହ ଅଞ୍ଚଳ ଏକ ବୃହତ୍ ଶିଳ୍ପାଞ୍ଚଳ ଭାବେ ବିକଶିତ ହେବ ଏହି ପ୍ରକଳ୍ପରୁ ଆଖପାଖ ଅଞ୍ଚଳ ସମେତ ଦିଲ୍ଲୀ ସହରକୁ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ଉଚ୍ଚପ୍ରଶଂସା କରିଛନ୍ତି ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏହା ଏକ ବୃହତ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଚ୍ଛନ୍ତି

ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବହୁ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ

ଏହାଦ୍ୱାରା ସବୁ ସମୟରେ ବିଭିନ୍ନ କିସମର ମାଛର ଶ୍ରକାଣ୍ର ଉପଲବ୍ଧ ହୋଇପାରିବ ଗତକାଲି ଜାତୀୟ ମସ୍ୟଚାଷୀ ଦିବସ ଅବସରରେ କେନ୍ଦ୍ ମହ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂ ଏହି ବିଷୟ ଘୋଷଣା କରିଛନ୍ତି ସମଗ୍ର ବିଶ୍ୱରେ ପ୍ରଥମକରି ଏଭଳି ମସ୍ୟ କାୟୋବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି ସେ କହିଛନ୍ତି ଏହା ଦ୍ୱାରା ମସ୍ୟ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଦେଶର ମସ୍ୟ ପାଳନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ନ୍ୟାସନାଲ୍ ଫିସରିଜ୍ ଡେଭଲପ୍ମେଣ୍ଟ ବୋର୍ଡ ଓ ନ୍ୟାସନାଲ୍ ବ୍ୟରୋ ଅଫ୍ ଫିସ୍ ଜେନେଟିକ୍ ରିସୋର୍ସେସ୍ର ମିଳିତ ସହଯୋଗରେ ଏହି ବ୍ୟାଙ୍କ ପ୍ରତିଷ୍ଠା କରାଯିବ

ଏହି ଯୋଜନା ମହ୍ୟ ଉତ୍ପାଦନ ଓ ଉତ୍ପାଦକତା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ତାରତମ୍ୟ ଦୂର ସହିତ ଗୁଣବତ୍ତା ଆଧୁନିକୀକରଣ ଏକ ବୃହତ ମସ୍ୟଚାଷ ପରିଚାଳନା ବ୍ୟବସ୍ଥା ଏବଂ ମହ୍ୟଚାଷୀମାନଙ୍କର କଲ୍ୟାଣ ଦିଗରେ ସହାୟତା ଯୋଗାଇଦେବ ଆସିମ୍ ପୋର୍ଟାଲ୍ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କୁଶଳୀ ଶ୍ରମିକମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ନିର୍ବାହ ସୁଯୋଗ ପ୍ରଦାନ ନିମନ୍ତେ ଆତ୍ମନିର୍ଭର କୁଶଳୀ ଶ୍ରମିକ ଓ ନିଯୁକ୍ତିଦାତା ପଞ୍ଜିକରଣ ପୋର୍ଟାଲ୍ 'ଅସିମ୍'ର ଶୁଭାରମ୍ଭ କରିଛନ୍ତି ଏହି ପୋର୍ଟାଲ୍ ଅଞ୍ଚଳ ଭିତ୍ତିରେ ଶ୍ରମିକ ତଥା ସ୍ଥାନୀୟ ଶିଳ୍ପ ଉଦ୍ୟୋଗଗୁଡ଼ିକର ସଂପୂର୍ଣ୍ଣ ତଥ୍ୟକୁ ସନ୍ନିବେଶିତ କରିବ ଯାହାଦ୍ୱାରା ଏହି କ୍ଷେତ୍ରରେ ରହିଥିବା କୁଶଳୀ ମାନବ ସମ୍ଭଳର ଚାହିଦା ଓ ଯୋଗାଣ ଭିତରେ ରହିଥିବା ଦୂରତାକୁ ହ୍ରାସ କରାଯାଇ ପାରିବ 'ଅସିମ୍' ପୋର୍ଟାଲ ନିଯୁକ୍ତିଦାତାମାନଙ୍କୁ କୁଶଳୀ ମାନବ ଶକ୍ତିର ଉପଲବ୍ଧତା ଆକଳନ ଓ ସେମାନଙ୍କୁ ନିଯୁକ୍ତି ଯୋଗାଇଦେବା ସଂପର୍କରେ ଯୋଜନା ପ୍ରସ୍ତୁତି ପାଇଁ ଏକ ମଞ୍ଚ ଯୋଗାଇଦେବ ଏହି ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଭିତ୍ତିକ ମଞ୍ଚ ଆବଶ୍ୟକ କୁଶଳୀ ଶ୍ରମିକଙ୍କ ଆବଶ୍ୟକତା ନିଯୁକ୍ତି ସମ୍ଭାବନା ସଂପର୍କରେ ତତ୍କ୍ଷଣାତ ତଥ୍ୟ ପ୍ରଦାନ କରିପାରିବ ଏହି ପୋର୍ଟାଲର ଶୁଭାରମ୍ଭ କରି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡକୁର ମହେନ୍ଦ୍ରନାଥ ପାଶ୍ଡେ କହିଚ୍ଚନ୍ତି କୁଶଳୀ ମାନବ ଶକ୍ତିର ଚାହିଦା ଓ ଯୋଗାଣ ଭିତରେ ଥିବା ଦୂରତାକୁ ପୂରଣ କରିବା ସହ ଯୁବପିଢ଼ିକୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ମଧ୍ୟ ସହାୟକ ହେବ

ଦେଶରେ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଉଛି

ମନ୍ତ୍ରଣାଳୟ କହିଛି ଭାରତରେ ଯଥେଷ୍ଟ ସଂଖ୍ୟକ କୋଭିଡ୍ ହସ୍କିଟାଲ୍ ରହିଛି ଓ ଏଥିପାଇଁ ସଂକ୍ରମିତ ଲୋକମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇ ପାରୁଛି ଦେଶରେ ଅଧିକ କୋଭିଡ୍ ହସ୍କିଟାଲ୍ ସ୍ଥାପନ କରାଯାଉଛି

ସେହିସବୁ କୋଭିଡ୍ ହସ୍ୱିଟାଲ୍ଗୁଡ଼ିକରେ ପୂଥକୀକରଣ ଶଯ୍ୟା ଅକ୍ପିଜେନ୍ ସୁବିଧା ଓ ଆଇସିୟୁ ସୁବିଧାମାନ ରହିଛି

କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ମୃତ୍ୟୁ ହାର କମ୍ କରିବା ଉପରେ ଅଧିକ ଆଲୋକପାତ କରାଯାଉଛି ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ପିଏମ୍ ଅରୁଣାଚଳପ୍ରଦେଶ ଅରୁଣାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ହୋଇଥିବା ଜୀବନହାନୀ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଶୋକସନ୍ତପ୍ତ ପରିବାରଗୁଡ଼ିକ ପାଇଁ ସେ ଅତ୍ୟନ୍ତ ମର୍ମାହତ ବୋଲି ଟ୍ୱିଟ୍ ଯୋଗେ ଶ୍ରୀ ମୋଦୀ କହିଛନ୍ତି ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ଏହି ସମୟରେ ରାଜ୍ୟର ସମସ୍ତ ସହର ଏବଂ ଗ୍ରାମାଞ୍ଚଳରେ ଥିବା ସବୁ କାର୍ଯ୍ୟାଳୟ ବ୍ୟବସାୟ ଅନୁଷ୍ଠାନ ସହ ଦୋକାନବଜାର ମଧ୍ୟ ବନ୍ଦ ରହିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଆର୍କେ ତିୱାରୀ ଆମ ସମ୍ଘାଦଦାତାଙ୍କୁ ସୂଚନା ଦେଇଛନ୍ତି ତେବେ ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଚାଲୁ ରହିବ ଅନ୍ୟପକ୍ଷରେ ସହର ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ସହ ଅନ୍ୟାନ୍ୟ ଶିଳ୍ପଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ ରେଳ ଏବଂ ବିମାନ ସେବା ସହ ଜାତୀୟ ସଡ଼କ ପଥରେ ଗମନାଗମନ ଏବଂ ବିଭିନ୍ନ ସାମଗ୍ରୀର ପରିବହନ କାର୍ଯ୍ୟ ପୂର୍ବଭଳି ଜାରି ରହିବ ସମଗ୍ର ରାଜ୍ୟରେ ଏହି ସମୟ ମଧ୍ୟରେ ବ୍ୟାପକ ସାନିଟାଇଜେସନ୍ ସହ ଜଳ ଯୋଗାଣ ଅଭିଯାନ କାର୍ଯ୍ୟକାରୀ ହେବ